ପିଏମ୍ ପ୍ରୋଗ୍ରାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀଠାରେ ଏକ୍ ଭାରତ ଶେଷ ଭାରତ କାର୍ଯ୍ୟକ୍ମର ସମୀକ୍ଷା କରିଛନ୍ତି ବିଭିନ୍ନ ରାଜ୍ୟର ଲୋକମାନଙ୍କ ମଧ୍ୟରେ ସିଧାସଳଖ ଭାବବିନିମୟ ମାଧ୍ୟମରେ ପରସ୍କରର ସଂସ୍କୃତି ସଫପର୍କରେ ଅବଗତ ହେବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ସିଟ୍ ମାଧ୍ୟମରେ ଏ ସଂପର୍କରେ କୁହାଯାଇଛି ଯେ ମାମଲାପୁରମ୍ରୁ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ଚିନ୍ତାଧାରା ଏକ୍ ଭାରତ ଶ୍ରେଷ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ବିବିଧତା ଏବଂ କାତୀୟ ଏକତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି

ଏହା ଅନୁଯାୟୀ ପ୍ରତିବର୍ଷ ପ୍ରତ୍ୟେକ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ୟ ଏକ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ସହିତ ଯୋଡ଼ାଯାଇଥାଏ ଫଳରେ ସଂପୃକ୍ତ ରାଜ୍ୟର ଲୋକମାନଙ୍କ ମଧ୍ୟରେ ପରସ୍କରର ସଂସ୍କୃତି ସଂପର୍କରେ ଆଦାନପ୍ରଦାନ ହୋଇଥାଏ ଇଣ୍ଡିଆ ଚାଇନା ବିଶ୍ୱର ସାଂପ୍ରତିକ ପରିସ୍ଥିତିରେ ସ୍ଥିରତା ବଜାୟ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଲାଗି ଭାରତ ଓ ଚୀନ ଉଭୟ ଦେଶ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ଏହାଛଡ଼ା ନିଜ ଭିତରେ ଥିବା ସମସ୍ତ ପ୍ରକାର ମତଭେଦକୁ ବିବାଦରେ ପରିଣତ ନ କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ନିଜନିଜ ମଧ୍ୟରେ ସମାଧାନ କରିବାକୁ ନିଷ୍କଭି ନେଇଛନ୍ତି ଚେନ୍ନାଇର ମାମଲାପୁରମ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସିଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଗତକାଲି ଶେଷ ହୋଇଥିବା ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତା ନିଜ ମଧ୍ୟରେ ଭାବବିନିମୟ କରିଥିଲେ ଏହି ସମ୍ମିଳନୀ ଅବସରରେ ଗତକାଲି ପ୍ରାୟ ଦେଢ଼ଘଣ୍ଟା ଧରି ଦୁଇ ନେତା ମୁହାଁମୁହିଁ ଆଲୋଚନା କରିବା ପରେ ଏକ ପ୍ରତିନିଧି୍ୟରୀୟ ବୈଠକରେ ଭାଗ ନେଇଥିଲେ ପ୍ରତିନିଧିସ୍ତରୀୟ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଉହାନ୍ ସ୍ୱିରିଟ୍ ମାଧ୍ୟମରେ ଦୁଇଦେଶ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇଛି ଏହା ଛଡ଼ା ଦୁଇଦେଶର ସଂପର୍କକୁ ଏକ ନୂତନ ଗତି ମଧ୍ୟ ମିଳିଛି ସେହିଭଳି ଚେନ୍ସାଇ ଭିଜନ ମାଧ୍ୟମରେ ଦୁଇଦେଶ ମଧ୍ୟରେ ସଂପର୍କର ଏକ ନୃତନ ଯୁଗ ଆରମ୍ଭ ହୋଇଛି ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ଭାରତର ଆତିଥ୍ୟକୁ ଏକ ସ୍କରଣୀୟ ମୁହର୍ତ୍ତ ଭାବେ ବର୍ଣ୍ଣନା କରିବା ସହ ଏଥିରେ ସେ ଭାବବିହ୍ବଳ ହୋଇପଡ଼ିଥିବା ନିଜ ଅଭିଭାଷଣରେ କହିଥିଲେ କଥାବାର୍ତ୍ତା ଶେଷରେ ଉଭୟ ନେତା ହସ୍ତଶିଳ୍ପ କାର୍ଯ୍ୟ ଦେଖିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱତନ୍ତଭାବେ ବୁଣାଯାଇଥିବା ଏକ ସାଲ୍କୁ ଚୀନ ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି

ପରେ ଏହି ବୈଠକ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ବାଣିଜ୍ୟ ସଫପର୍କିତ ସମସ୍ୟାର ସମାଧାନ ଲାଗି ଉଭୟ ନେତା ଏକ ନୃତନ ଉଚ୍ଚସ୍ତରୀୟ କାର୍ଯ୍ୟପନ୍ତୁ

ଏହାଛଡ଼ା ବିନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଉଭୟ ନେତା ନିଜର ସମ୍ମତି ପ୍ରଦାନ କରିଛନ୍ତି ତେବେ କାଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବା ଦୃଷ୍ଟିରୁ ଏହି ବୈଠକରେ ସ୍ଥାନ ପାଇନାହିଁ ବୋଲି ବୈଦେଶିକ ସଚିବ କହିଛନ୍ତି ମହା ପୋଲ୍ସ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଲଗାଓଁ ଓ ଶାକୁଲିଠାରେ ନିର୍ବାଚନୀ ପ୍ରଚାର କରିବେ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ଆଉ ଏକ ସୁଯୋଗଦେବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିବେ ଏକ ଟ୍ପିଟ୍ ମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଦେବେନ୍ଦ୍ର ଫଡନାବିସ୍ଙ୍କ ବିକାଶମୂଳକ କାର୍ଯ୍ୟ ଆଧାରରେ ଏନ୍ଡିଏ ପୁଣି ଥରେ ଲୋକଙ୍କ ନିକଟକୁ ଯାଉଛି ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହା ରାଜ୍ୟର କେତେକ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ମ ରହିଥିବା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ମୁମ୍ବାଇର ଧାରାଭିଠାରେ ଏକ ର୍ୟାଲିରେ ଯୋଗଦେବେ

ଡଚ୍ କିଙ୍ଗ୍ ଭିକିଟ୍ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡାର ଏବଂ ରାଣୀ ମାକ୍ୱିମା ଏକ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ନ୍ତଆଦିଲ୍ଲୀଠାରେ ପହଂଚୁଛନ୍ତି ତାଙ୍କ ଗସ୍ତ କାଳରେ ଆର୍ଥିକ ତଥା ଅନ୍ୟାନ୍ୟ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଭାରତର ମୁଖ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ

ଏଭଳି କାର୍ଯ୍ୟାନୁଷ୍ଠାନ ସିରିଆର ଆଭ୍ୟନ୍ତରୀଣ ଏବଂ ସାର୍ବଭୌମତ୍ୱରେ ହସ୍ତକ୍ଷେପ ବୋଲି କୁହାଯାଇଛି ଗତକାଲି କାଇରୋଠାରେ ଆରବ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଲିଗର ସେକ୍ରେଟାରୀ ଜେନେରାଲ୍ ଅହନ୍ମଦ ଅବୌଲ ଘୈଟ୍ କହିଛନ୍ତି ଯେ ଟର୍କି ବିରୁଦ୍ଧରେ କୁଟନୈତିକ ଆର୍ଥିକ ପୁଞ୍ଜିନିବେଶ ଏବଂ ପର୍ଯ୍ୟଟନ କ୍ଷେତ୍ରରେ କଟକଶା ଲାଗୁ କରିବାକୁ ଆରବ ଲିଗ୍ ବିଚାର କରୁଛି

ଫ୍ରାନ୍ସ ଏବଂ ଜର୍ମାନୀ ଟର୍କିକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ ସ୍ଥୁଗିତ ରଖିଛନ୍ତି ଅମିତ ଶାହା ହ୍ୟୁମାନ୍ ରାଇଟ୍ସ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆତଙ୍କବାଦ ଏବଂ ନକ୍କଲବାଦ କ୍ଷତିଗ୍ରସ୍ତ ହେଉଛି ମାନବାଧିକାର କ୍ଷର୍ଣ୍ଣର ସବୁଠାରୁ ବଡ଼ ଉଦାହରଣ

ଯାହା ହେଉଛି ମାନବାଧିକାର କ୍ଷୁର୍ଣ୍ଣର ସର୍ବବୃହତ କାର୍ଯ୍ୟକଳାପ

ଖବର ଅନୁସାରେ ସନ୍ଦିଗ୍ଧ ସନ୍ତାସବାଦୀମାନେ ସହରର ହରିସିଂହ ହାଇଷ୍ଟ୍ରିଟ୍ ଅଞ୍ଚଳରେ ସେହି ଗ୍ରେନେଡ୍ ଫିଙ୍ଗିଥିବାର କୁହାଯାଉଛି

ସେମାନେ ସାମାନ୍ୟ ଭାବେ ଆହତ ହୋଇଛନ୍ତି ଓ ସେମାନଙ୍କୁ ନିକଟସ୍ଥ ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି

ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ମୁଖପାତ୍ର ରୋହିତ କଂସଲ୍ ଶ୍ରୀନଗରଠାରେ ଏହା ଜଣାଇଛନ୍ତି ଏହା ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର କୋହଳ ଦିଗରେ ଏକ ବଡ଼ ପଦକ୍ଷେପ ହେବ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ କଂସଲ୍ କହିଛନ୍ତି ଲୋକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ଓ ସହଯୋଗ କରିଥିବାରୁ ସରକାର ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି

ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ନିରୀହ ନାଗରିକଙ୍କର ସୁରକ୍ଷା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିଲେ

ଡବୁବି ବିଜେପି ପ୍ରୋଟେଷ୍ଟ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ସଂପ୍ରତି ଏକ ଟ୍ରିପୁଲ୍ ମର୍ଡର ମାମଲାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍ ଦୁଇକଣଙ୍କୁ ଅଟକ ରଖିଛି ଏହି ଘଟଣାର ତଦନ୍ତଭାର ନେବା ପରେ ଗତକାଲି ସିଆଇଡି ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମୁର୍ସିଦାବାଦ ଜିଲ୍ଲାର ଜିଆଗଞ୍ଜଠାରେ ଗତ ମଙ୍ଗଳବାର ଦିନ ନିହତ ହୋଇଥିବା ସ୍କୁଲ୍ ଶିକ୍ଷକ ଜଣଙ୍କ ବିଜେପି ଆର୍ଏସ୍ଏସ୍ର ସମର୍ଥକ ବୋଲି କୁହାଯାଉଛି ଏହି ଘଟଣା ଲାଗି ପଣ୍ଟିମବଙ୍ଗରେ ବିଜେପି ପକ୍ଷରୁ ପ୍ରତିବାଦ କାରି ରହିଛି ତେବେ ସଂପୃକ୍ତ ସ୍କୁଲ୍ ଶିକ୍ଷକ ତାଙ୍କ ସହଧର୍ମିଣୀ ଏବଂ ତାଙ୍କର ନାବାଳକ ପୁତ୍ରଙ୍କର ଏହି ବର୍ବର ହତ୍ୟାକାଣ୍ଡରେ କୌଣସି ରାଜନୈତିକ ସଂପୃକ୍ତ ନାହିଁ ବର୍ଚ୍ଚ ବ୍ୟକ୍ତିଗତ ଶତ୍ରତା କାରଣରୁ ଏହା ହୋଇଛି ବୋଲି ରାଜ୍ୟ ପୋଲିସ ପକ୍ଷର୍ କୁହାଯାଇଛି

ସେମାନଙ୍କ ମଧ୍ୟରେ ଦୁଇଜଣ ସରକାରୀ ଅଧିକାରୀ ଏବଂ ଅନ୍ୟ ଜଣେ ଠିକାଦାରଙ୍କ କର୍ମଚାରୀ ଅନ୍ତର୍ଭୁକ୍ତ ପୁଲିସ୍ର କହିବା ଅନୁଯାୟୀ ସେମାନଙ୍କୁ ସୁରକ୍ଷିତ ମୁକ୍ତ କରିବାରେ ସ୍ଥାନୀୟ ଗ୍ରାମବାସୀ ସାହାଯ୍ୟ କରିଥିଲେ ପୋଟାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣ ସ୍ଥାନରୁ ସେମାନଙ୍କୁ ନକୁଲମାନେ ଅପହରଣ କରି ନେଇଥିଲେ

ବକ୍ସିଂ ଭାରତର ମଞ୍ଜୁରାଣୀ ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି